ସେହିପରି ଶହୀଦ ପ୍ରସନ୍ନଙ୍କ ପାର୍ଥିବ ଶରୀର ଶୋଭାଯାତ୍ରାକୁ ନିକ ଗ୍ରାମକୁ ଦିଆଯାଉଥିବାବେଳେ କଟକର ଓଏମ୍ପିଠାରେ ଶ୍ରଦ୍ଧାଞଳି ଅର୍ପଣ କରାଯାଇଛି

ଏହାଛଡା ଏହି ଦୁଇ ଶହୀଦଙ୍ ଗ୍ରାମକୁ ମଡେଲ ପଞାୟତ କରାଯିବ ଓ ସେମାନେ ପାଠ ପଢୁଥିବା ସ୍କୁଲକୁ ତାଙ୍କ ନାମରେ ନାମିତ କରାଯିବ ବୋଲି ମୁଖ୍ୟମନ୍ତୀ ଶ୍ରୀ ପଟ୍ଟନାୟକ କହିଚ୍ଚନ୍ତି

ରାଜ୍ୟରେ କିଛି ଏମିତି ସଂଗଠନ ଅଛନ୍ତି ଯେଉଁମାନେ ସୀମାପାର ସମର୍ଥିତ ଆତଙ୍କବାଦୀଙ୍କ ସହାହୟତା କରୁଛନ୍ତି ଏମିତି ଲୋକ କାଶ୍ମୀରରେ ଶତ୍ର ଅଟନ୍ତି ସେମାନେ କାଶ୍ବୀରରେ ଶାନ୍ତି ଚାହାନ୍ତି ନାହିଁ

ଟ୍ୱିଟ୍ କରି ପ୍ରସାରଭାରତୀ ଚେୟାରମ୍ୟାନ ଏ ସୂର୍ଯ୍ୟପ୍ରକାଶ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଶୋକବାର୍ତ୍ତା ଜଣାଇଛନ୍ତି

ହାଇକୋର୍ଟର ବିଚାରପତି ସଞ୍ଞୟ କୁମାର ମିଶ୍ର ନୁତନ ଭାବେ କାର୍ଯ୍ୟକ୍ଷମ ଏହି ଦୁଇଟି ଯାକ କୋର୍ଟ ଉଦ୍ଘାଟନ କରିଥିଲେ

ଡାକଘର ଗୁଡିକରେ ଚିଠି ଆଦାନ ପ୍ରଦାନ ସମେତ ବ୍ୟାଙ୍କ ସେବା ଓ ପାସପୋର୍ଟ ସେବା ଯୋଡା ଯାଇଛି

ପ୍ରବଳ ପବନ ବୋହିବା ଯୋଗୁଁ କେତେ ଘର ନଷ ହୋଇଛି

ଫୁଲବାଣୀ ସହରାଅଳରେ ମଧ ବୃଷ୍କିପାତ ସହିତ ପବନ ଯୋଗୁଁ ଗଛପତ୍ର ଭାଙ୍ଗିଯାଇଛି